ଏବେ ସେଠାରେ ପରିସ୍ଥିତି ସ୍ୱାଭାବିକ୍ ରହିଛି

ମହାରାଷ୍ଟ୍ରରେ ମନୋନୟନ ପତ୍ରଗ୍ରଡ଼ିକର ଯାଞ୍ଚକାର୍ଯ୍ୟ ଶେଷ ହୋଇଛି

ଆଜି ହେଉଛି ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ଦିବସ ଆକାଶବାଣୀର ମୁମ୍ୟାଇ ସମ୍ଭାଦଦାତାଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସମ୍ଭାବନା ଥିବା ଦୃଷ୍ଟିରୁ ଆକି ସମସ୍ତ ରାଜନୈତିକ ଚିତ୍ର ସ୍ୱଷ୍ଟ ହୋଇଯିବ ମହାରାଷ୍ଟ୍ରରେ ରାଜିନତିକ ଗତିବିଧି କ୍ରମଶଃ ଜୋର୍ ଧରୁଥିବା ସ୍ଚଚନା ମିଳିଛି ରବିବାର ସତ୍ତ୍ୱେ ଗତକାଲି ସମସ୍ତ ରାଜନୈତିକ ଦଳର ନେତାମାନେ ରାସ୍ତାରେ ନିର୍ବାଚନ ପ୍ରଚାର କରିବା ସହ ଘରକୁ ଘର ବୁଲି ମଧ୍ୟ ନିର୍ବାଚନ ପ୍ରଚାର ଚଳାଇଥିଲେ ହରିୟାଣାରେ ମଧ୍ୟ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି

ତିନି ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିଛନ୍ତି

କାରଣ ଦେଶର ଅବଶିଷ୍ଟ ନାଗରିକମାନେ ପାଉଥିବା ସମସ୍ତ ସୁବିଧା ଏଶିକି ସେମାନେ ମଧ୍ୟ ହାସଲ କରିପାରିବେ ଶ୍ରୀ କାବ୍ଡେକର କହିଛନ୍ତି ଏଠାରେ ଗଣମାଧ୍ୟମ ଉପରେ କୌଣସି କଟକଶା ନାହିଁ ଏବଂ ସମସ୍ତ ସମ୍ଭାଦପତ୍ର ବିନା ଅସୁବିଧାରେ ପ୍ରକାଶିତ ହେଉଛି ମନ୍ତ୍ରୀ କହିଛନ୍ତି ସାମ୍ଭାଦିକମାନେ ମୁକ୍ତ ଓ ଅବାଧ ଭାବେ ସେହି ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତିକୁ ନିଜ ଆଖିରେ ଦେଖିବା ଉଚିତ କାଶ୍ମୀର ଉପତ୍ୟକାରେ ମାନବିକ ଅଧିକାରକୁ କ୍ଷୁଣ୍ଡ କରାଯାଉଛି ବୋଲି କେତେକ ବିଦେଶୀ ଗଣମାଧ୍ୟମ ଯାହା ଦର୍ଶାଉଛନ୍ତି ତାହାକୁ ଶ୍ରୀ ଜାବ୍ଡେକର ସମ୍ପର୍ଷ୍ଣଭାବେ ଖଶ୍ତନ କରିଛନ୍ତି

ସେ କହିଛନ୍ତି ଏହି ଐତିହାସିକ ପଦକ୍ଷେପ ଜନସାଧାରଣଙ୍କ ମନରେ ଗଭୀର ରେଖାପାତ କରିଛି ତେଣୁ ସେମାନେ ଏସବୁ ବିଷୟକୁ ନେଇ ଆଲୋଚନା କରୁଛନ୍ତି ସେ କହିଛନ୍ତି ଜମ୍ମୁ କାଶ୍ମୀରର ଜନସାଧାରଣ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କର୍ରଛନ୍ତି ଏନ୍ସି ଡେଲିଗେସନ୍ ଜନ୍ମୁରୁ ନ୍ୟାସସାଲ୍ କନ୍ଫରେନ୍ସର ଏକ ପ୍ରତିନିଧ୍ ଦଳ ପାର୍ଟିର ଅଧ୍ୟକ୍ଷ ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ଗତକାଲି ଶ୍ରୀନଗରଠାରେ ସାକ୍ଷାତ କରିଛନ୍ତି ସାଧାରଣ ନିରାପତ୍ତା ଆଇନ ଅଧୀନରେ ଶ୍ରୀ ଅବଦୁଲ୍ଲାଙ୍କୁ ନଜରବନ୍ଦୀଭାବେ ରଖାଯାଇଛି କମ୍ମୁ ଓ କାଶ୍କୀର ପ୍ରଶାସନ ପୂର୍ବରୁ ନ୍ୟାସନାଲ୍ କନ୍ଫରେନ୍ସର ପ୍ରତିନିଧ୍ୟମାନଙ୍କୁ ଫାରୁକ୍ ଅବଦୁଲ୍ଲାଙ୍କୁ ସାକ୍ଷାତ କରିବାଲାଗି ଅନୁମତି ପ୍ରଦାନ କରିଥିଲା ଦଳର ଉପାଧ୍ୟକ୍ଷ ଉମର୍ ଅବଦୁଲ୍ଲାଙ୍କୁ ମଧ୍ୟ ଅଟକ ରଖାଯାଇଛି ଏହି ପ୍ରତିନିଧି ଦଳ ଜମ୍ମର ରାଜନୈତିକ ସ୍ଥିତି ଆସନ୍ତା ବ୍ଲକ୍ ବିକାଶ ପରିଷଦ ନିର୍ବାଚନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ପାରୁକ୍ ଅବଦୁଲ୍ଲାଙ୍କ ସହ ଆଲୋଚନା କରିଚ୍ଚନ୍ତି ଏଫ୍ଏମ୍ ଏନ୍ଇଏସି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଆୟକର ବିଭାଗର ନ୍ୟାସନାଲ୍ ଇ ଆସେସ୍ମେଣ୍ଟ ସେଣ୍ଟର ଏନ୍ଇଏସିର ଉଦ୍ଘାଟନ କରିବେ ଏହା ଦ୍ୱାରା କରଦାତାମାନଙ୍କୁ ଆଉ ଟିକସ୍ ଅଧିକାରୀମାନଙ୍କ ସହ ମୁହାଁମୁହିଁ ହେବାକୁ ପଡିବ ନାହିଁ ଡିକିଟାଲ୍ ଇଣ୍ଡିଆ ତଥା ଦେଶରେ ସହଜରେ ବ୍ୟବସାୟକୁ ପ୍ରୋହାହିତ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କର ଚିନ୍ତାଧାରା ଅନୁଯାୟୀ କରଦାତାମାନଙ୍କୁ ସେବା ପ୍ରଦାନ ଓ ସେମାନଙ୍କର ଅଭିଯୋଗ ଶୁଣାଣି ପ୍ରକିୟାକୁ ଅଧିକ ଫଳପ୍ରଦ କରିବାର ବୃହତ୍ ଲକ୍ଷ୍ୟ ହାସଲ ଦିଗରେ ଏନ୍ଇଏସିର ସ୍ଥାପନା ଏକ ଉଲ୍ଲେଖନୀୟ ପଦକ୍ଷେପ ଆୟକର ବିଭାଗ ପକ୍ଷରୁ ଜାରି ଏକ ବିବୂଭିରେ କୁହାଯାଇଛି ଟିକସ ଆଦାୟ ଓ ତର୍କମା କ୍ଷେତ୍ରରେ ଅଧିକ ଦକ୍ଷତା ଓ ସ୍ୱଚ୍ଛତା ପାଇଁ ଏହି ଇ ଆସେସ୍ମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି ପ୍ରଧାନ ମଙ୍ଗୋଲିଆ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯିବେ ଭାରତର ଆର୍ଥକ ସହାୟତାରେ ନିର୍ମିତ ମଙ୍ଗୋଲ ରିଫାଇନାରୀ ପ୍ରକଳ୍ପର ଯେଉଁ ଭିଭିଭୂମି ବିକଶିତ ହୋଇଛି ତାହାର ଉଦ୍ଘାଟନୀ ଉସବରେ ସେ ଅଶଗ୍ରହଣ କରିବେ

ମହାନବମୀ ଦେଶର ବିଭିନ୍ନ ସ୍ଥାନରେ ଆଜି ପାରମ୍ପରିକ ରୀତିନୀତି ଓ ଉତ୍ସାହର ସହ ମହାନବମୀ ପାଳିତ ହେଉଛି ଦୁର୍ଗାପୂଜାର ଚତୁର୍ଥ ଦିବସରେ ପାଳିତ ହେଉଥିବା ଏହି ମହାନବମୀ ନବରାତ୍ର ପର୍ବର ଏକ ପ୍ରମୁଖ ଦିବସ ଏହି ଦିବସରେ ଦେବୀଙ୍କର ବିଶେଷନୀତି ଓ ସ୍ୱତନ୍ତ୍ର ପ୍ରଜାର୍ଚ୍ଚନା କରାଯାଇଥାଏ

ଏହି ଉପଲକ୍ଷେ ପ୍ରତ୍ୟୁଷରୁ ସାର୍ବଜନୀନ ଦୁର୍ଗାମଣ୍ଡପରେ ଶ୍ରଦ୍ଧାଳୁମାନେ ପ୍ରଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ଗତକାଲି ବେଲୁର୍ମଠଠାରେ ଶହ ଶହ ଶ୍ରଦ୍ଧାଳୁ କୁମାରୀ ପୂଜା ଦର୍ଶନ କରିଛନ୍ତି ସବୁ ବୟସର ଲୋକେ ନବବସ୍ତ ପରିଧାନ କରି ଘରୁ ବାହାରିବା ସହିତ ପୂଜାକୁ ମନଭରି ଉପଭୋଗ କରୁଛନ୍ତି

ଜନସାଧାରଣ ବିଭିନ୍ନ ମନ୍ଦିର ଓ ପ୍ରଜାମଣ୍ଡପରେ ପ୍ରଜାର୍ଚ୍ଚନା କରୁଛନ୍ତି ରାଜାରାଜୁଡ଼ା ଅମଳରୁ ସ୍ଥାପିତ ଏକ ଶତାବ୍ଦୀରୁ ଅଧିକ ପୁରୁଣା ରୟାଲ୍ ପ୍ୟାଲେସ୍ ଟେମ୍ପୁଲ୍ ଦୁର୍ଗା ବାରିରେ ଅନୁଷ୍ଠିତ ଦ୍ରର୍ଗାପ୍ଜାର ସ୍ୱତନ୍ତ୍ର ଆକର୍ଷଣ ରହିଛି ହଜାର ହଜାର ଶ୍ରଦ୍ଧାଳ ଏହି ଦୂର୍ଗାପ୍ରଜା ଦେଖିବାପାଇଁ ଦୁର୍ଗା ବାରିରେ ରୁଣ୍ଡ ହୁଅନ୍ତି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଚଳିତବର୍ଷ ଦେବୀଙ୍କ ଉଦ୍ଦେଶ୍ୟରେ କୌଣସି ପଶୁପକ୍ଷୀ ବଳିକୁ ନିଷିଦ୍ଧ କରାଯାଇଛି

ଏହି ଦୁଇଦିନିଆଗସ୍ତ କାଳରେ ଦଳ ପାଟନା ଭାଗଲପୁର ଓ ଖଗରିଆ ସମେତ ବିଭିନ୍ନ ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲା ପ୍ରତିନିଧିମଞ୍ଚଳୀ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ପରିସ୍ତିତିର ସମୀକ୍ଷା କରିଛନ୍ତି ରାଜ୍ୟରେ ସମ୍ପ୍ରତି ଘଟିଯାଇଥିବା ପ୍ରଳୟଙ୍କରୀ ବନ୍ୟା ସମ୍ପର୍କରେ ଏହି ଦଳ କେନ୍ଦ୍ରକୁ ଏହାର ରିପୋର୍ଟ ପ୍ରଦାନ କରିବ

ବ୍ୟାପକ ସରକାରୀ ସଂସ୍କାର ଦାବିରେ ଇରାକର ନାଗରିକମାନେ ବାଗ୍ଦାଦ ତଥା ଦେଶର ଦକ୍ଷିଣ ଭାଗରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଗତ ମଙ୍ଗଳବାରଠାରୁ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରଖିଛନ୍ତି ଆବଦଲ ମେହେଦୀ ଗୋଟିଏ ବର୍ଷ ପୂର୍ବେ କ୍ଷମତାକୁ ଆସିବା ପରେ ଏହିସବୁ ସଂସ୍କାର ଆଶିବା ପାଇଁ ପ୍ରତିଶ୍ରତି ଦେଇଥିଲେ ଜମି ଆବଶ୍ଚନ ସେନାପଞ୍ଜୀକରଣ ଓ ଅସହାୟ ପରିବାରଗୁଡିକ ପାଇଁ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବା ଭଳି ଅନେକଗୁଡିଏ ସଂସ୍କାର ବିଷୟରେ ତାଙ୍କ କ୍ୟାବିନେଟ ଘୋଷଣା କରିଛନ୍ତି ଏହାଛଡା ଆନ୍ଦୋଳନ ଓ ବିକ୍ଷୋଭ କାଳରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କୁ ଶହୀଦର ମାନ୍ୟତା ପ୍ରଦାନ କରି ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି

ସୂଚନାଯୋଗ୍ୟ ଏକ ସୁଖୋଇ ବିମାନ ଉଡ଼ାଣ ପ୍ରଶିକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା